ଓଡ଼ିଶାବାସୀଙ୍କ ଆଶୀବ୍ବାଦ ଆମର ଶକ୍ତି

ସେହି କାମକୁ ଆହୁରି ଆଗକୁ ନେବାପାଇଁ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଆର କରାଯାଇଥିବା ସେ ସ୍ଚନା ଦେଇଛନ୍ତି

ଏହି ଅବସରରେ ଶ୍ରୀମତୀ ଯୋଶୀ ସାମ୍ପ୍ରତିକ ସମୟରେ ବାପୁଙ୍କ ଚିନ୍ତାଧାରା କିଭଳି ଅପରିହାର୍ଯ୍ୟ ତାହା ଉପରେ ବିଶେଷଭାବେ ଆଲୋଚନା କରିଥିଲେ

ଏହା ଦ୍ୱାରା ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲରେ କେତେ ସମୟ ବିତାଉଛନ୍ତି ତାହା ସହଜରେ ବିଭାଗକୁ ଜଶାପଡିବ

ଏହି ଠକେଇ ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ମଧ୍ଧ ଗିରଫ କରାଯାଇଥିବା ଶ୍ରୀ ଲୋହାନୀ କହିଛନ୍ତି

ଅସ୍ସୁସ୍ଥ ଛାତ୍ରଛାତ୍ରୀମାନଙ୍ଙ୍କୁ ମନମୁ ଡାକ୍ତରଖାନାରେ ଚିକିହା କରାଯାଉଛି